ଏକତା ଦିବସ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆକି ସମଗ୍ର ଦେଶରେ ଏକତା ଦିବସ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆ ଠାରେ ଏକତା ଦିବସ ପରେଡ୍ରେ ଅଂଶଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ରାଷ୍ଟ୍ରୀୟ ଏକତା ଶପଥପାଠ କରାଇବେ ଏହି ପ୍ୟାରେଡ୍ରେ ଗୁଜରାଟର ଷ୍ଟେଟ୍ ଏବଂ ସେକ୍ଟ୍ରାଲ୍ ରିକର୍ଭ ସଶସ୍ତ ବାହିନୀ ସୀମା ସୁରକ୍ଷାବଳ ଭାରତ ତିବ୍ଦତୀୟ ସୀମା ପୁଲିସ୍ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଏବଂ ଜାତୀୟ ସୁରକ୍ଷା କର୍ମୀ ଅଂଶଗ୍ରହଣ କରିବେ ସିଆର୍ପିଏପ୍ ମହିଳା ଅଧିକାରୀଙ୍କ ଦ୍ୱାରା ରାଇଫଲ୍ ଡ୍ରିଲ୍ର ମଧ୍ୟ ଶ୍ରୀ ମୋଦୀ ଅନୁଧ୍ୟାନ କରିବେ ଏହି ଅବସରରେ କେଓ୍ଠାଡିଆରେ ଆଦିବାସୀ ଐତିହ୍ୟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେଓ୍ୱାଡିର ସମନ୍ୱିତ ବିକାଶର ଏକ ଅଂଶସ୍ୱରୂପ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ଷ୍ଟାଚ୍ୟୁ ଅପ୍ ୟୁନିଟିକୁ ଅହମ୍ମଦାବାଦର ସାବରମତୀ ନଦୀ କୂଳ ସହ ସଂଯୋଗ କରୁଥିବା ସାମୁଦ୍ରିକ ସେବା ଏବଂ ଏକତା ନୌସେବାର ମଧ୍ୟ ଶ୍ରୀ ମୋଦୀ ଆକି ଶୁଭାରମ୍ଭ କରିବେ ଭାରତୀୟ ବାୟୁସେନା ପକ୍ଷରୁ କେଓ୍ପାଡିଆଠାରେ ଫ୍ଲାଏପୋଷ୍ଟ ପ୍ରଦର୍ଶନ କରାଯିବ

ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକବୀ ଚଳିତ ବର୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆକାଶବାଣୀ ପକ୍ଷରୁ ବାର୍ଷିକ ସର୍ଦ୍ଦାର ପଟେଲ ସ୍କାରକୀ ବକ୍ତୂତାର ଆୟୋଜନ କରାଯାଉଛି ସର୍ଦ୍ଦାର ପଟେଲ୍ ଭାରତର ପ୍ରଥମ ତଥ୍ୟ ଓ ବେତାର ମନ୍ତ୍ରୀ ଥିଲେ ପୂର୍ବରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ବକ୍ତତା ପ୍ରଦାନ କରିଛନ୍ତି

ପ୍ରଥମ ବକ୍ତୂତା ସି ରାଜ ଗୋପାଳଚାରୀ ଦେଇଥିଲେ ଡକ୍କର ଏପିଜେ ଅବଦୁଲ୍ଲ କଲାମ ମୋରାଜୀ ଦେଶାଇ ଡକ୍ଟର ଜାକିର୍ ହୁସେନ୍ ଡକ୍ର କରଣ ସିଂହ ବସନ୍ତ ସାଠେ ଡକ୍ର କେ କସ୍ତୁରୀ ରଙ୍ଗନ୍ ପ୍ରଫେସର ଏମ୍ଜିକେ ମେନନ୍ ଡକୁର ଏମ୍ଏସ୍ ସ୍ୱାମୀନାଥନ୍ କ୍ଷିସ୍ ଲେଲା ସେଠ୍ ଜେଏନ୍ ଦୀକ୍ଷିତ୍ ଅରୁଣ ଜେଟଲୀ ଓ ଅଜିତ ଡୋଭାଲଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ବକ୍ତୁତା ପ୍ରଦାନ କରିସାରିଛନ୍ତି

ଏହା ନଭେମ୍ବର ଚାରି ତାରିଖ ପର୍ଯ୍ୟନ୍ତ ଚାଲିବ ତେବେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ

ଏହି ବୈଠକରେ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ଅଂଶଗ୍ହଣ କରିବେ ଭାରତୀୟ ପ୍ରତିନିଧି ଦଳରେ ଲୋକସଭା ସାଂସଦ ପୁନମ୍ବେନ ମାଡାମ୍ ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତ ସାମିଲ ହେବା ସହ ସଭାପତି ନିର୍ବାଚନ ଲାଗି ନିଜ ନିଜ ମତାଧିକାର ସାବ୍ୟସ୍ତ କରିବେ ଆଇପିୟୁ ସଭାପତି ପଦ ଲାଗି ପର୍ତ୍ତୃଗାଲ ପାକିସ୍ତାନ ଉଜ୍ଜବେକିସ୍ତାନ ଓ କାନାଡ଼ାରୁ ଚାରି ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ଗତକାଲି ନୂଆଦିଲ୍ଲୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଅବିରତ ଉଦ୍ୟମ ଓ ସହାୟକ ମୂଲ୍ୟ ପ୍ରଦାନ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଡାଲି ଜାତୀୟ ଫସଲର ଉତ୍ପାଦନ ଅନେକ ପରିମାଣରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ଶ୍ରୀ ଗୋଏଲ କହିଛନ୍ତି ଘରୋଇ ଉତ୍ପାଦନ ବୃଦ୍ଧି କରାଯିବା ସହ ଉଚିତ୍ ମୂଲ୍ୟରେ ଗ୍ରାହକଙ୍କୁ ଡାଲିଜାତୀୟ ଫସଲ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ସେହିଭଳି ବଫର ଷ୍ଟକରୁ ମୁଗ ବିରି ଓ ହରଡ଼ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି ଶ୍ରୀ ଗୋଏଲ କହିଛନ୍ତି ଲକ୍ଡାଉନ୍ ସତ୍ତ୍ୱେ ଦେଶବ୍ୟାପି ଖାଦ୍ୟଭାବ ଦେଖାଦେଇନାହିଁ କୋବିଡ୍ ମହାମାରୀ ସମୟରେ ପ୍ରତ୍ୟେକ ଦେଶବାସୀଙ୍କୁ ଖାଦ୍ୟ ଯୋଗାଣ ସରକାର ସୁନିଶ୍ଚିତ କରିଛନ୍ତି

ସେହିଭଳି ଆତ୍ମନିର୍ଭର ଭାରତ ଅଧୀନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚିହ୍ନଟ ହୋଇଥିବା ପ୍ରତ୍ୟେକ ଦ୍ରବ୍ୟର ଘରୋଇ ଉତ୍ପାଦନ ବୃଦ୍ଧି କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ଶ୍ରୀ ଗୋଏଲ କହିଛନ୍ତି ତୈଳବୀଜ ଉତ୍ପାଦନ ଉପରେ ସରକାର ଗୁରୁତ୍ୱ ଦେଇ ତାଳ ତୈଳ ଉତ୍ପାଦନ ବୃଦ୍ଧି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେହିଭଳି ସୂର୍ଯ୍ୟମୃଖୀ ଓ ସୋରିଷ ତେଲ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି ଶ୍ରୀ ଗୋଏଲ କହିଛନ୍ତି ସରକାର ଇତିମଧ୍ୟରେ ପ୍ରାୟ ଚାରି କୋଟି ରାସନକାର୍ଡ ରଦ୍ଦ କରିବା ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଖାଦ୍ୟଶସ୍ୟ ପହଞ୍ଚାଇବା ପ୍ରକ୍ରିୟା ସୁନିଶ୍ଚିତ କରିଛନ୍ତି

ନୃତନ ପିଆଜ ମଧ୍ୟ ବଜାରକୁ ଆସିଲାଣି

ଅନ୍ୟ ପକ୍ଷରେ ଆଳୁ ଦର ହ୍ରାସ କରିବା ଦିଗରେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଗୋଏଲ କହିଚ୍ଛନ୍ତି

ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ତାମିଲନାଡୁ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ଜାନ୍ଗୁ କାଶ୍ମୀର କେରଳ ଓ ଗୁଜରାଟରେ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି ମନ୍ତ୍ରଣାଳୟ କହିଛି

ନୌସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ଗାଇଡେଡ୍ ମିଶାଇଲ୍ ପରୀକ୍ଷା ଭାରତୀୟ ସାମୁଦ୍ରିକ ରଣନୀତିର ଏକ ଅଂଶବିଶେଷ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି

ରାଜସ୍ଥାନ ଟସ୍ ଜିତି କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଆକି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ